ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ବିଧେୟକକୁ ଆଗତ କରିଛନ୍ତି

ଏହି ବିଦ୍ୟାଳୟଗୁଡିକ ଉତ୍ତମ ଶିକ୍ଷାଦାନ ସହ ପିଲାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବେ ବୋଲି ମୁଖ୍ୟମନ୍ତୀ ଆଶା ପ୍ରକାଶ କରିଛନ୍ତି

ଆଗ ଥଇଥାନ ପରେ ଉଛେଦ ଦାବିରେ ଗତକାଲି ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଓ ବରିଷ୍ଡ ନାଗରିକ ମଞ୍ଚର ସଦସ୍ୟମାନେ ଲିଙ୍ଗରାଜ ଥାନା ଘେରାଉ କହିଥିଲେ

ସେହିପରି ଆକି ଚତୁର୍ଥ ଦିନରେ ମଧ୍ଧ ମଙ୍ଙୁ ମଠର ବ୍ୟବସାୟିକ ପ୍ରତିଷାନରେ ଉଛେଦ କାର୍ଯ୍ୟ ଚାଲିଛି